ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋରସୋର ଚାଲିଛି

ନ୍ତାଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସ୍ଟଚନା ଦେଇ ବରିଷ୍ଣ ଉପନିର୍ବାଚନ କମିଶନର ଉମେଶ ସିହ୍ନା କହିଛନ୍ତି ଯେ ଏହି ପର୍ଯ୍ୟାୟରେ ମହିଳା ଓ ବରିଷ୍ଠ ନାଗରିକମାନେ ଅଧିକ ସଂଖ୍ୟାରେ ଭୋଟ୍ ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ

କ୍ୟାମ୍ପନିଂ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ କୋରଦାର ହୋଇଛି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ରତଲାମ୍ ହିମାଚଳ ପ୍ରଦେଶର ସୋଲାନ୍ ଏବଂ ପଞ୍ଜାବର ଭଟିଣାରେ ନିର୍ବାଚନ ସଭାରେ ଯୋଗ ଦେବେ ବିଜେପି ସଭାପତି ଅମିତ ଶାହା ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ଓ କୋଲକାତାରେ ନିର୍ବାଚନ ସଭା କରିବେ ସେହିଭଳି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆକି ପଞ୍ଜାବର ଲୁଧିଆନା ଓ ହୁସିଆରପୁରରେ ବିଏସ୍ପି ମୁଖ୍ୟ ମାୟାବତୀ ଉତ୍ତରପ୍ରଦେଶର ଗୋରଖପୁର ଓ ଗାଜିପୁରରେ ନିର୍ବାଚନ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି

ଗତକାଲି ସେମାନେ ଦିଲ୍ଲୀର ବିଭିନ୍ନ ଭୋଟ୍ ଗ୍ରହଣ କେନ୍ଦ୍ରକୁ ଯାଇ ମତଦାନ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ ଅଷ୍ଟ୍ରେଲିଆ ବାଙ୍ଗଲାଦେଶ ଭୁଟାନ ଫିଜି କର୍କିଆ କେନିଆ ଦକ୍ଷିଣ କୋରିଆ କିରଗିଜ୍ସ୍ଥାନ ମାଲେସିଆ ମେକ୍ୱିକୋ ମ୍ୟାମାର ରୁମେନିଆ ରିଷିଆ ଶ୍ରୀଲଙ୍କା ସଂଯୁକ୍ତ ଆରବ ଏମିରେଟସ୍ ଏବଂ ଜିମ୍ବାଓ୍ବେର ପ୍ରତିନିଧିମାନେ ଏଥିରେ ଅଛନ୍ତି ଏହିସବୁ ପର୍ଯ୍ୟବେକ୍ଷକମାନଙ୍କୁ ମୁଖ୍ୟ ନିର୍ବାଚନ କମିଶନ୍ ସୁନୀଲ ଆରୋରା ଉଦ୍ବୋଧନ ଦେବା ସହିତ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରରେ ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଅଙ୍ଗିକୃତ ବୋଲି କହିଥିଲେ ଯେଉଁସବୁ ରାଜ୍ୟରେ ନିର୍ବାଚନ ସବୁଠୁ ଶୂଙ୍ଖଳିତ ଭାବେ ପରିଚାଳିତ ହେଉଛି ତାହା ଅନୁଧ୍ୟାନ କରିବା ପାଇଁ ଏକ କମିଟି ଗଠନ ହେବ ଏହାଛଡ଼ା ଯେଉଁସବୁ ରାଜ୍ୟରେ ସମସ୍ୟା ରହିଛି ତାହାର ମଧ୍ୟ ତଥ୍ୟ ସଂଗ୍ରହ କରାଯାଇ ଏହାର ସମାଧାନ ପାଇଁ ବ୍ୟବସ୍ଥା କରାଯିବ ନିର୍ବାଚନ କମିଶନ୍ ଇତିମଧ୍ୟରେ ନିତିଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅମିତାଭ କାନ୍ତଙ୍କୁ ଏକ ଚିଠି ଲେଖିଛନ୍ତି

ଇସି ନୀତିଆୟୋଗ ଏବେ ଚାଲିଥିବା ଲୋକସଭା ନିର୍ବାଚନ ସମୟରେ ନୀତି ଆୟୋଗ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ବିଭିନ୍ନ ପରିସଂଖ୍ୟାନଗତ ତଥ୍ୟ ଯେଗାଇ କୌଣସି ଆଚରଣବିଧି ଉଲ୍ଲ୍ଘନ କରିନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି ନୂଆଦିଲ୍ଲୀଠାରେ ବରିଷ୍ଣ ଉପନିର୍ବାଚନ କମିଶନର ସନ୍ଦୀପ ସକ୍ସେନା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନରେ ପ୍ରଚାରର ଦାୟିତ୍ୱ ନେଇଛନ୍ତି ଏହି ସମୟ ମଧ୍ୟରେ ତାଙ୍କ ଦପ୍ତରକୁ ନୀତି ଆୟୋଗ ପକ୍ଷରୁ ତଥ୍ୟାବଳୀ ଦିଆଯିବା ବେଆଇନ୍ କାର୍ଯ୍ୟ ନୁହେଁ ଏଥିପାଇଁ ଆଇନ୍ଗତ ବ୍ୟବସ୍ଥା ରହିଛି ତେବେ ଯେଉଁ ମନ୍ତ୍ରୀମାନେ ଏବେ ପ୍ରଚାରରେ ଅଛନ୍ତି ସେମାନେ ଏହି ସମୟରେ ନିଜର ଗସ୍ତକୁ ସରକାରୀ ଗସ୍ତ ଭାବେ ପରିଣତ କରିପାରିବେ ନାହିଁ

ଏହି ଦଳ ଦୁଇଟି ଭାଗରେ ଆଜି ଓ ଆସନ୍ତାକାଲି ବାତ୍ୟା ବିଧ୍ୱସ୍ତ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ

ଏହି ଦଳ ଫନୀ ବାତ୍ୟାଦ୍ୱାରା କ୍ଷୟକ୍ଷତି ଉପରେ ଏକ ରିପୋର୍ଟ କେନ୍ଦ୍ରକୁ ପ୍ରଦାନ କରିବ ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫନି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଘରଗୁଡ଼ିକର ପୁନଃ ନିର୍ମାଣ ପାଇଁ ସହାୟତା ସଘୋଷଣା କରିଛନ୍ତି ଗତକାଲି ସଚିବାଳୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେଉଁମାନଙ୍କ ଘର ସମ୍ପର୍ଣ୍ଣ କିମ୍ବା ଆଂଶିକ ଭାବେ ବାତ୍ୟା କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବ ସେ କହିଛନ୍ତି ବୁଧବାରଠାରୁ ସେଗୁଡ଼ିକର ଆକଳନ କରାଯିବ ଏବଂ ଜୁନ୍ ମାସ ପ୍ରଥମରୁ କାର୍ଯ୍ୟାଦେଶ ଦିଆଯିବ

ବିଜେପି ଓ୍ୱେଷ୍ଟବେଙ୍ଗଲ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନର ସମସ୍ତ ବୁଥ୍ରେ ସିସିଟିଭି କ୍ୟାମେରା ଲଗାଇବାକୁ ବିଜେପି ଦାବି କରିଛି ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାୱଡେକରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ଏହି ମର୍ମରେ ଏକ ଦାବି ଜଣାଇଛି ନୂଆଦିଲ୍ଲୀଠାରେ ଶ୍ରୀ କାୱଡେକର ନିର୍ବାଚନ କମିଶନଙ୍କୁ ଭେଟିବା ପରେ କହିଛନ୍ତି ଯେ ନିର୍ବାଚନ ସମୟରେ ପଣ୍ଟିମବଙ୍ଗରେ କ୍ଷମତାସୀନ ତୂଶମୂଳ କଂଗ୍ରେସ ଦଳ ହିଂସାକାଣ୍ଡ ଭିଆଉଛି ଟିଏମ୍ସିର ସଦସ୍ୟ ଓ ସମର୍ଥକମାନେ ଭୋଟରମାନଙ୍କୁ ଭୟଭିତ କରାଇବା ସହ ଭୋଟ୍ କେନ୍ଦ୍ରରେ ରିଗିଙ୍ଗ୍ କରୁଛନ୍ତି ବିଜେପି ପ୍ରାର୍ଥୀ ଭାରତୀ ଘୋଷଙ୍କ ଉପରେ ହୋଇଥିବା ଆକ୍ରମଣକୁ ସେ ଦୂଢ଼ ନିନ୍ଦା କରିବା ସହ ଏହି ଘଟଣା ତୂଣମୂଳ କଂଗ୍ରେସର ହତାସା ଭାବକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି

ଏହି କର୍ମଚାରୀମାନେ ଗ୍ୟାସ୍ ଭର୍ତ୍ତି କରୁଥିବା ବେଳେ ଏହି ଅଘଟଣ ଘଟିଛି ଶ୍ରୀଲଙ୍କା ପ୍ରେସିଡେଣ୍ଟ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନ କହିଛନ୍ତି ଯେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମାନେ ଯଦି ଅସ୍ତ୍ରଶସ୍ତ ଉତ୍ପାଦନ ବନ୍ଦ କରିବେ ତାହେଲେ ବିଶ୍ୱରେ ଆତଙ୍କବାଦ ରହିବ ନାହିଁ ଗତକାଲି ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ଯେ ବିଶ୍ୱର କୌଣସି ଆତଙ୍କବାଦୀ ସଂଗଠନ ଅସ୍ତ୍ରଶସ୍ତ ଉତ୍ପାଦନ କରେନାହିଁ ବିଭିନ୍ନ ଦେଶ ଦ୍ୱାରା ତିଆରି ହେଉଥିବା ଅସ୍ତ୍ରଶସ୍ତକୁ କିଣି ସେମାନେ ବ୍ୟବହାର କରନ୍ତି ଯେଉଁସବୁ ଦେଶ ବିକାଶର ଶୀର୍ଷରେ ରହିଛନ୍ତି ଏବଂ ବୈଷୟିକ ଦୃଷ୍ଟିରୁ ଯଥେଷ୍ଟ ଆଗୁଆ ସେମାନେ ଶାନ୍ତି ଓ ମାନବାଧିକାର ପ୍ରତିଷ୍ଠା ପାଇଁ ଉଦ୍ୟମ କରିବା ଆବଶ୍ୟକ

ସିରିଆ ସେଲିଂ ସିରିଆରେ କେତେକ ବିଦ୍ରୋହୀ ସରକାରୀ ନିୟନ୍ତ୍ରଣରେ ଥିବା ଦେଶର ଉତ୍ତର ପଣ୍ଢିମ ଭାଗର ଏକ କ୍ରିଷ୍ଟିଆନ୍ ବହ୍ରଳ ସହର ସ୍ରକେଲାବାୟା ଉପରକ୍ ରକେଟ୍ ମାଡ଼ କରିଛନ୍ତି

ଏହି ରକେଟ୍ ଆକ୍ରମଣରେ ସହରର ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟିଛି ଦେଶର ସମ୍ଭାଦ ସରବରାହ ସଂସ୍ଥା ସାନା ପକ୍ଷରୁ କୁହାଯାଇଛି ଯେ ସରକାରୀ ସୈନ୍ୟମାନେ ବିଦ୍ରୋହୀଙ୍କ ଆକ୍ରମଣର ତୁରନ୍ତ କବାବ ଦେଇଥିଲେ

ଆଇପିଏଲ୍ ମୁମ୍ୟାଇ ଇଣ୍ଡିଆନ୍ସ ଚଳିତ ସିକିନ୍ର ଆଇପିଏଲ୍ ଚମ୍ପିୟନ୍ ହୋଇଛି ଏହା ପୂର୍ବରୁ ମୁମ୍ୟାଇ ର ୍ରଣ୍ଣିଆନ୍ୱ ତିନିଥର ଆଇପିଏଲ୍ ଚମ୍ପିଅନ୍ ହୋଇଛି

ଟସ୍ ଜିତି ମୁମ୍ବାଇ ଦଳ ପ୍ରଥମେ ବ୍ୟାଟିଂ କରିଥିଲା

ଏହି ମ୍ୟାଚ୍ରେ ଧୋନି ଏକ କୀର୍ଭିମାନ ସ୍ଥାପନ କରିଛନ୍ତି

ପୂର୍ବରୁ ଏହି ରେକର୍ଡ ଦିନେଶ୍ କାର୍ତ୍ତିକଙ୍କ ନାଁରେ ଥିଲା